ଅନ୍ୟ ପକ୍ଷରେ ଆସୋସିଏସନ୍ର ବରିଷ୍ ସଦସ୍ୟ ଓ ପୂର୍ବତନ କର୍ମକର୍ତ୍ତାଙ୍କୁ ନେଇ ଏକ କମିଟି ଗଠନ କରାଯିବ

ଅନେକ ମଧ୍ଧ ଟୁରି ନଦୀରେ ଝାସ ଦେଇଥିଲେ

ଏହି ସମୟ ଭିତରେ ସମୁଦ୍ର ଭିତରକୁ ନଯିବା ପାଇଁ ମହ୍ୟଜୀବୀମାନଙ୍କୁ କୁହାଯାଇଛି